ଟିକା ଉତ୍ସବ କରୋନା ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗତକାଲିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଚାରିଦିନିଆ ସ୍ପତନ୍ତ୍ର ଟିକାକରଣ ଅଭିଯାନ 'ଟିକା ଉତ୍ସବ' ସୁରୁଖୁରୁରେ ଚାଲିଛି ଏହି ସ୍ୱତନ୍ତ୍ର ଅଭିଯାନ ଗତକାଲି ବିଶିଷ୍ଟ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜନ୍ମତିଥି ଅବସରରେ ଆରମ୍ଭ ହୋଇଛି

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବକୁ ସଫଳ କରାଇବା ଲାଗି ଚାରୋଟି ନୀତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ବ୍ୟକ୍ତିଗତ ଏବଂ ସାମାଜିକ ସ୍ୱଚ୍ଚତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀମୋଦୀ ପ୍ରତ୍ୟେକ ନାଗରିକଙ୍କୁ ଏହି ଚାରୋଟି ନୀତି ଆପଣାଇବାକୁ ପରାମର୍ଶ ଦେଇଛନ୍ତି

ସେହିଭଳି ଯଦି କୌଣସି ବ୍ୟକ୍ତିଙ୍କୁ କୋଭିଡ ନାଇଷ୍ଟିନ ସଂକ୍ରମଣ ହୋଇଥିବ ତେବେ ସେଭଳି କ୍ଷେତ୍ରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଗଠନ କରିବା ଦିଗରେ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଟିକା ଉହବ ହେଉଛି କରୋନା ମହାମାରୀ ବିରୁଦ୍ଧ ଦ୍ୱିତୀୟ ମହାଯୁଦ୍ଧର ଅୟମାରମ୍ଭ ଏହି ଅବସରରେ କୋଭିଡ ଟିକାର ଶ୍ରନ୍ୟ ଅପଚୟ ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି

ଉପଯୁକ୍ତ ତ୍ରଟି ସଂଶୋଧନ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଭୂଷଣ ମହାରାଷ୍ଟ୍ରକୁ ଲେଖିଥିବା ଚିଠିରେ କହିଛନ୍ତି ସତାରା ସାଙ୍ଗଲୀ ଓ ଔରଙ୍ଗବାଦ ଜିଲ୍ଲା ଗୁଡ଼ିକରେ କଣ୍ଟେନମେଣ୍ଟ କାର୍ଯ୍ୟାନୁଷ୍ଠାନ ସଷୋଷଜନକ ନୁହେଁ ସତାରା ଭଣ୍ଡାରା ପଲଘର ଅମରାବତୀ ଜଲନା ଓ ଲାଟୁର ଜିଲ୍ଲା ଗୁଡ଼ିକରେ କୋଭିଡ ପରୀକ୍ଷା ମଧ୍ୟ ସନ୍ତୋଷଜନକ ନୁହେଁ ବୋଲି ଶ୍ରୀ ଭୂଷଣ ଦର୍ଶାଇଛନ୍ତି ଏହିସବୁ ଜିଲ୍ଲା ଗୁଡ଼ିକରେ ପରୀକ୍ଷା ଫଳାଫଳ ବହୁ ବିଳୟରେ ମିଳୁଥିବା ଦର୍ଶାଇ ଶ୍ରୀ ଭୂଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ଅହମ୍ମଦାନଗର ଔରୋଙ୍ଗବାଦ ନାଗପୁର ଓ ନନ୍ଦୁରବାର୍ କିଲ୍ଲା ଗୁଡ଼ିକର ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ସଂଖ୍ୟା ଅଧିକ ରହିଛି ଏବଂ ଭଣ୍ଡାରା ଓସମାନାବାଦ ଓ ଲାଟୁର ଜିଲ୍ଲା ଗୁଡ଼ିକରେ ଅକ୍ଟିଜେନ୍ ଯୋଗାଣର ଅଭାବ ଥିବା ଜଣାପଡିଛି

ତେଣେ ପଞ୍ଜାବ ସରକାରଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଭୂଷଣ କହିଛନ୍ତି ପଟିୱାଲା ଓ ଲୁଧିଆନାରେ କଣ୍ଟ୍ରାକ୍ ଟ୍ରେସି ବୃଦ୍ଧି କରିବାର ଆବଶ୍ୟକତା ରହିଛି ପଟିଆଲା ରୂପନଗର ଓ ଶାସ ନଗରରେ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଅଭାବ ଥିବା ସେ ଦର୍ଶାଇଛନ୍ତି

ଛତିଶଗଡ ସରକାରଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଭୂଷଣ କହିଛନ୍ତି ରାୟପୁର ଓ ଯଶପୁର କଣ୍ଟେନମେଣ୍ଟ କ୍ଷୋନ୍ ଗୁଡ଼ିକରେ ନିୟନ୍ତ୍ରଣର ଅଭାବ ରହିଛି

ଆଜି ବର୍ଦ୍ଧମାନଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଲାବେଳେ ଶୀ ମୋଦି କହିଛନ୍ତି ରାଜ୍ୟର ଜନସାଧାରଣ ମମତା ବାନାର୍ଜୀଙ୍କ ଚାଲ୍ ବୁଝିପାରିଲେଣି ଏବଂ ତାଙ୍କୁ ହରାଇବା ପାଇଁ ନିଷ୍ପଭି ନେଇଥିବାରୁ ଶ୍ରୀମତୀ ବାନାର୍ଜୀ ଏବେ ଅତିମାତ୍ରାରେ ରାଗି ଯାଇଛନ୍ତି

ବିଜେପିର ନେତାମାନେ ବିବାଦୀୟ ମନ୍ତବ୍ୟମାନ ଦେଇ ରାଜ୍ୟରେ ବିଭ୍ରାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି